ସେହିଭଳି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୂଷାର ମେହେଟା ମାମଲା ପରିଚାଳନା କର୍ବଥିଲେ

ଜିଲ୍ଲାର କୌଣସି ସ୍ଚାନରେ ରଥଯାତ୍ରା ହେବ ନାହିଁ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ରାଜ୍ୟ କ୍ୟାବିନେଟ୍ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଶ୍ଣ କ୍ୟାବିନେଟ୍ ବୈଠକ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଷିତ ହେବ

ଏହି ବୈଠକରେ ଆଡ୍ଭୋକେଟ୍ ଜେନେରାଲ୍ ପୁରୀଶ୍ରୀମନ୍ଦିରର ମୁଖ୍ୟ କାର୍ଯ୍ୟକାରୀ ପ୍ରଶାସକଙ୍ଙ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିବେ

ପୌରାଞ୍ଚଳର ବିଭିନ୍ନ ଓ୍ୱାର୍ଡରେ ଥିବା ସରକାରୀ ଗୃହ ଓ କାର୍ଯ୍ୟାଳୟଗୁଡ଼ିକର କାନ୍ଝରେ ଚିତ୍ର ଆଙ୍କି ଲୋକଙ୍ଙୁ ସଚେତନ କରାଯାଉଛି